ଶ୍ରୀମନ୍ଦିରର ରିତିନିତି ସମ୍ପର୍କରେ ଅଦାଲତକୁ ମଧ୍ଧ ଠିକ୍ ଭାବେ ଅବଗତ କରାଯାଇ ନାହଁ

ଅନ୍ୟ ପକ୍ଷରେ ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ଜଗତଗୁରୁ ଶଙ୍କରା ଚାର୍ଯ୍ୟ ଓ ଗଜପତି ମହାରାଜାଙ୍କର ପରାମର୍ଶ ଆଧାରରେ କାର୍ଯ୍ୟ ଆଗକୁ ବଢ଼ିବା ଦରକାର ବୋଲି କେନ୍ଦ୍ରମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ମତବ୍ୟକ୍ତ କରିଛନ୍ତି

ଏହାଦ୍ୱାରା ଶ୍ରୀକୀଉମାନେ କ୍ରମଶଃ ସୁସ୍ଥ ହେଉଥିବା ଖବର ଭକ୍ତଙ୍କୁ ଦିଆଯିବା ଲାଗି ଏହି ସମୟରେ ଘଙ୍ ଓ କାହାଳି ବଜାଯିବ

ଅଣସର ଘରେ ଦୈତାପତିମାନେ ପ୍ରବେଶ କରି ଶ୍ରୀଜୀଉମାନଙ୍କର ଗୁପ୍ତ ସେବା କରୁଛନ୍ତି

ଗତ ସନ୍ଧ୍ୟାରେ ବ୍ରହ୍କପୁରଠାରେ ଆୟୋଜିତ ପ୍ରଥମ କିନ୍ୱର ସାଂସ୍କୃତିକ ମହୋହବରେ ଯୋଗ ଦେଇ ସେ ଏହା କହିଛନ୍ତି ଏହାଛଡ଼ା ସରକାରଙ୍କ ବିଭିନ୍ କଲ୍ୟାଣକାରୀ ଯୋଜନା ଓ ସ୍ୱାସ୍ଥ୍ୟ ବୀମା ଯୋଜନାର ସୁବିଧା ନେବା ଲାଗି ଏହି ଅବସରରେ ଶ୍ରୀ ସାମଲ କିନ୍ନରମାନଙ୍କୁ ପରାମର୍ଶ ଦେଇଛନ୍ତି